ରାଜ୍ୟରେ ମୌସ୍ବମୀ ସକ୍ରିୟ ରହିବା ସହ ବିଭିନ୍ନ ସ୍ସାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି

ଦୀର୍ଘ ସମୟ ଧରି ଡାକ୍ତରଖାନା ଛକରେ ଦୁଇଫୁଟ ଉଟ ପାଶି ଜମାହୋଇ ରହିବା ଫଳରେ ଯାନବାହାନ ଚଳାଚଳରେ ବ୍ୟାହାତ ସୃଷ୍ ହୋଇଥିଲା

ସମୁଦ୍ର ବେଳାଭୂମିରେ ନର୍ଦମା କଳର ସୁଅ ଛୁଟିଥିଲା ସହରବାସୀଙ୍କ ସମେତ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ନାହିଁନଥିବା ଦୁର୍ଦଶା ଭୋଗିଥିଲେ

ପୁରୀ ସହରର ବିଭିନ୍ ସାହି ଏବଂ କଲୋନୀର ଅଧିକାଂଶ ଲୋକଙ୍ ଘରେ ବର୍ଷାପାଶି ପଶିଯାଇଛି ହଜାର ହଜାର ଲୋକ ଛତାଧରି ଛାତ ଉପରେ ଆଶ୍ରୟ ନେଇଛନ୍ତି

ଏହି ଅବସରରେ ଆୟୋଜିତ ହେବାକୁ ଥିବା ରୋଡ ଶୋରେ ମଧ୍ଧ ମୁଖ୍ୟମନ୍ତୀ ଯୋଗଦେବେ

ଏହାକୁ ସମର୍ଥନ କରି ଅଟୋ ଟ୍ୟାକ୍କି ବସ ଟ୍ରକ ଟ୍ୟାଙ୍କର ଆଦି ସମସ୍ତ ପରିବହନ କ୍ଷେତ୍ରରେ ଧର୍ମଘଟ କରାଯାଇଛି

ଏଥିରେ ଅଲ୍ ଓଡ଼ିଶା ଟ୍ରାନ୍ନପୋର୍ଟ ୱାର୍କର୍ସ ଫେଡେରେସନ ଓ ଅଟୋ ଟ୍ୟାକ୍କି ଆସୋସିଏସନ ସମେତ ଟ୍ରକ ମାଲିକ ସଂଘ ଘରୋଇ ବସ୍ ମାଲିକ ସଂଘ ଟ୍ୟାଙ୍କଲରୀ ମାଲିକ ସଂଘ ଏହାକୁ ପୂର୍ଶ୍ଣ ସମର୍ଥନ ଜଣାଇଛନ୍ତି

ଆମ ପାଇଁ ନିଜ ଗାଁ ରାଜ୍ୟ ତଥା ଦେଶ ବଡ ବୋଲି ହବିବୁରର ପିତା ମୀର ରହିନ୍ଉଦ୍ଧିନ୍ ପ୍ରକାଶ କରିଛନ୍ତି

ତାର ଦୁଇଟି ସ୍ତୀ ଓ ଦୁଇଟି ପିଲା ଅଛନ୍ତି

ତାଙ୍କ ଘର ଗଞାମ କିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଡିଆଁଡେଇଁ ଗ୍ରାମରେ ବୋଲି ଜଣାପଡିଛି